ବିଭିନ୍ତ ଶୈବପୀଠରେ ଶ୍ରାଦ୍ଧାଳୁ ଓ କାଉଡ଼ିଆଙ୍କ ଭିଡ଼

ତେବେ ଗତକାଲିଠାର୍ ବର୍ଷା ସାମାନ୍ୟ ହ୍ରାସ ପାଇଛି

ଅପରପକ୍ଷରେ କେରଳର ସାମ୍ପ୍ରତିକ ବନ୍ୟା ପରିସ୍ତିତିରେ ଉଦ୍ଧାରକାର୍ଯ୍ୟ ତଥା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ ଓଡ଼ିଶାରୁ ଏକ ଉଦ୍ଧାରକାରୀ ଦଳ ସେଠାରେ ଯାଇ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି

ଗ୍ରାମାଅଳରେ ଗରିବ ଓ ବେରୋଜଗାର ଯୁବକ ଯୁବତୀମାନଙ୍ଙ୍ ଉପଯୁକ୍ତ ଓ ଉନୁତ ତାଲିମ୍ କରିଆରେ ବିଭିନ୍ନ କାମଧନ୍ଦାପାଇଁ ଦକ୍ଷ ଓ କୁଶଳୀ କରି ଦେଶ ତତା ଦେଶ ବାହାରେ ଦୀର୍ଘସ୍ରାୟୀ କାମଧନ୍ଦା ଯୋଗାଇଦେବା ଏହାର ମୂଳଲକ୍ଷ୍ୟ

ବର୍ଷାରେ ପାଙ୍ଗାମ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି ଜୟପୁର ମଧ୍ଧରେ ଯାନବାହାନ ଚଳାଚଳ ବନ୍ଦ ରହିଛି

ପ୍ରବଳ ବର୍ଷା ଯୋଗୁଁ ବନ୍ୟାଜଳରେ ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କୁମାରପୁଟ ପୋଲ ଧୋଇ ହୋଇଯାଇଥିବା ଜଣାପଡ଼ିଛି

ଶନିବାର ସେ କଟକ ବଡ ଡାକ୍ତରଖାନା ଆସିଥିଲେ

ବ୍ଲକ୍ର ସିଙ୍ଗିପୁରରେ ଦୁଇ ଜଶ ଓ ସିଧାମତଙ୍ଗ ଗ୍ରାମରେ ଜଣଙ୍କର ଡେଭ୍ଗୁରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି

ହେଲେ ଗୌର ଟଙ୍କା ଦେଇ ନ ଥିଲେ

ଏହି ସମୟରେ ବଜ୍ରପାତ ହେବା ସହିତ ପବନ ବହିବ

ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ ଆକଳନ କରିଛି

ଏହାର ପରବର୍ତୀ ସମୟରେ ପଣ୍କିମ ଓଡ଼ିଶା ସହିତ ଉପକୁଳା ଓଡ଼ିଶାରେ ବର୍ଷା ହେବ